ମନ୍ତ୍ରୀମାନଙ୍କର ଏହି ଦଳ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ଥିବାବେଳେ ଦିନର ଅବଶିଷ୍ଟ ସମୟରେ ସେମାନେ ଲୋକମାନଙ୍କ ସହ ବାର୍ତ୍ତାଳାପ କରିବେ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଡାଲ୍ ଗେଟ୍ରୁ ହଜରତବଲ୍ ପର୍ଯ୍ୟନ୍ତ ଐତିହ୍ୟ ଆଲୋକ ଲଗାଯିବା ପ୍ରକଳ୍ପ ସମଗ୍ର ଜାନ୍ଷୁ କାଶ୍ମୀରରେ ବହୁମୁଖୀ ଜଳଯୋଗାଣ ଯୋଜନା ଷ୍ଟାଡିୟମ୍ ନିର୍ମାଣ ବାଳିକାମାନଙ୍କ ପାଇଁ ଛାତ୍ରୀନିବାସ ସଡ଼କ ଓ ତହସିଲ ଅଫିସ୍ଗୁଡ଼ିକର ଭିଭିପ୍ରସ୍ତର ସ୍ଥାପନ ଆଦି ଉଦ୍ଘାଟନ କାର୍ଯ୍ୟ ଅନ୍ତର୍ଭୁକ୍ତ ଜି କିଷନରେଡ୍ଡୀ ରବିଶଙ୍କର ପ୍ରସାଦ ଓ ଶ୍ରୀପଦ ନାୟକ ମନିଗାମ୍ଗନ୍ଦରବଲ ବାରମୂଳା ଓ ଶ୍ରୀନଗର ଗସ୍ତ କରୁଛନ୍ତି ଜାମ୍ଗୁ ଡିଭିଜନକୁ ଗସ୍ତ କରୁଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ପୁରୁଷୋତ୍ତମ ରୁପାଲା ରେଣୁକା ସିଂ ଅଙ୍ଗାରୀ ସୁରେଶ ସୋମ ପ୍ରକାଶ ସାଧ୍ପୀ ନିରଞ୍ଜନ ଜ୍ୟୋତି ଫଗନ ସିଂ ଓ ରାମେଶ୍ୱର ତେଲି ରହିଛନ୍ତି

ମନ୍ତ୍ରୀମାନେ ବିଭିନ୍ନ ବିକାଶମ୍ଭଳକ ପ୍ରକଳ୍ପ ସଂପର୍କରେ ଲୋକମାନଙ୍କୁ ଅବଗତ କରାଉଛନ୍ତି ଓ ସରକାର ଆରମ୍ଭ କରିବାକୁ ଥିବା ନୂଆନୂଆ ପ୍ରକଳ୍ପ ବିଷୟରେ ଲୋକମାନଙ୍କୁ ଜଣାଉଛନ୍ତି ମନ୍ତ୍ରୀମାନଙ୍କର ଏହି ଗସ୍ତକୁ ଜନସାଧାରଣ ସ୍ପାଗତ କରିବା ସହ ସେମାନଙ୍କୁ ବ୍ୟାପକ ସହଯୋଗ କରୁଛନ୍ତି ଆସନ୍ତାକାଲି ଏହି ଅଭିଯାନର ପରିସମାପ୍ତି ଘଟିବ ଜେକେ ସେଣ୍ଟର ଜାନ୍ପୁ କାଶ୍ୱୀର କେନ୍ଦ୍ରଶାସିତ ଅଞ୍ଚଳକୁ ଅଧିକ ପୁଞ୍ଜିନିବେଶ ଆକର୍ଷିତ କରିବା ସକାଶେ କେନ୍ଦ୍ର ସରକାର ସେହି କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଖୁବ୍ଶୀଘ୍ ଏକ ବ୍ୟାପକ ଶିଳ୍ପନୀତି ଘୋଷଣା କରିବେ କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ ସ୍ଥାନୀୟ ଶିଳ୍ପପତି ଓ ବଶିକ ସଂଘର ପ୍ରତିନିଧିମାନଙ୍କ ସହ ଗତକାଲି ଜାନ୍ପଠାରେ କଥାବାର୍ତ୍ତା ସମୟରେ ଏ ବିଷୟ ଜଣାଇଛନ୍ତି ସେ କହିଛନ୍ତି ଏହି ନୀତିରେ ସବୁପକ୍ଷଙ୍କୁ ସମାନ ସୁବିଧା ସୁଯୋଗ ମିଳିବ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଶିଳ୍ପର ବିକାଶ କ୍ଷେତ୍ରରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ

ସେ କହିଛନ୍ତି ଦେଶର ଅନ୍ୟାନ୍ୟ ଭାଗ ସହ କାନ୍ଧକୁ କାନ୍ଧ ମିଳାଇ ଆଗକୁ ଅଗ୍ରସର ହେବା ପାଇଁ ଜାନ୍ଷୁ କାଶ୍ମୀରର ଜନସାଧାରଣଙ୍କର ଯଥେଷ୍ଟ ସାମର୍ଥ୍ୟ ରହିଛି ସେଠାକାର ଉଦ୍ୟୋଗପତିମାନଙ୍କର ସମସ୍ତ ଆପଭି ଅଭିଯୋଗଗୁଡ଼ିକର ଉଚିତ ବିଚାର କରାଯାଇ ସେଗୁଡ଼ିକର ସମାଧାନ କରାଯିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତକାଲି ଶ୍ରୀନଗରଠାରେ କେବଳ ମହିଳା କର୍ମଚାରୀମାନେ ନିଯୁକ୍ତ ହୋଇଥିବା ଏକ ଡାକଘରକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଜାମ୍ପୁ କାଶ୍ୱୀରର ଯୁବକ ଯୁବତୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ସମୃଦ୍ଧି ଦିଗରେ କେନ୍ଦ୍ର ସରକାର ଅହରହ କାର୍ଯ୍ୟ କରୁଛନ୍ତି ଶ୍ରୀ ପ୍ରସାଦ କହିଛନ୍ତି କେବଳ ମହିଳା କର୍ମଚାରୀମାନଙ୍କୁ ନେଇ ଏକ ଡାକଘର ଖୋଲିବା ପଛରେ ମୂଳଲକ୍ଷ୍ୟ ହେଉଛି ଦେଶର ମହିଳାମାନଙ୍କୁ ଆଗକୁ ଅଗ୍ରସର ହେବାକୁ ଉତ୍ସାହିତ କରିବା ଓ ସେମାନଙ୍କୁ କ୍ଷମତାପନ୍ନ କରିବା ମନ୍ତ୍ରୀ ପୁଣି କହିଛନ୍ତି ଖୁବଶୀଘ୍ର ଶ୍ରୀନଗରଠାରେ ଆୟକର ଆପେଲେଟ୍ ଟ୍ରିବ୍ୟୁନାଲ୍ର ଏକ ସର୍କିଟ୍ ବେଞ୍ଚ ଖୋଲାଯିବ

ଜାତୀୟ ରାଜଧାନୀ ଦିଲ୍ଲୀର ରାଜପଥରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ

ଆଜି ସକାଳେ ରାଜପଥରେ ଫୁଲ୍ ଡ୍ରେସ୍ ରିହରସାଲ୍ ଅନୁଷ୍ଠିତ ହୋଇଛି ଆମ ସମ୍ବାଦଦାତା ଜଣାଇଛନ୍ତି ଏହି କାର୍ଯ୍ୟକ୍ରମକୁ ଦେଖିବ ପାଇଁ ବିପୁଳ ଜନସମାଗମ ହୋଇଥିଲା

ଏହି ଅବସରରେ ଆଜି ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମହାନ ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଏହି କମିଟି ଅନୁସୂଚିତ ଜାତି ଓ ଉପଜାତି ବହୁଳ ସେଥାରପଟୁ ଅଞ୍ଚଳକୁ ବୁଲି ଦେଖିଛନ୍ତି ଓ ଲୋକମାନଙ୍କର ଭଲମନ୍ଦ ବିଷୟରେ ସେମାନଙ୍କଠାରୁ ପଚାରି ବୁଝିଛନ୍ତି ବିଭିନ୍ନ କ୍ଷେତ୍ରରେ ସରକାରଙ୍କର ସହାୟତା ଲୋଡ଼ି ସ୍ଥାନୀୟ ଲୋକମାନେ ଦେଇଥିବା ସ୍କାରକପତ୍ରଗୁଡ଼ିକୁ ସଂସଦୀୟ ଦଳ ଗ୍ରହଣ କରିଛନ୍ତି ପୁଡ଼ୁଚେରୀ କେନ୍ଦଶାସତ ଅଞ୍ଚଳର ମ୍ରଖ୍ୟସଚିବ ଓ ଅନ୍ୟ ସଚିବମାନଙ୍କ ସହ କମିଟିର ସଦସ୍ୟମାନେ ଏକ ବୈଠକରେ ଯୋଗଦେଇ ଆଲୋଚନା କରିଛନ୍ତି କମିଟି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ପାଇଁ ଏକ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ କରିଛନ୍ତି

ସ୍ୱାସ୍ଥ୍ୟ ସଚିବ ପ୍ରୀତି ସ୍ୱଦନ କହିଛନ୍ତି ପରୀକ୍ଷା କରାଯାଇଥିବା ଯାତ୍ରୀମାନଙ୍କ ମଧ୍ୟର୍ କେହି ଏହି ଭୂତାଣ୍ରରେ ଆକ୍ରାନ୍ତ ହୋଇନଥିବା କଣାପଡ଼ିଛି ଚୀନ୍ରେ କରୋନା ଭୂତାଣୁ ସଂକ୍ରମଣ ଦେଖାଦେଇଥିବାର୍ ସେଠାର୍ ଆସ୍ରଥିବା ଯାତ୍ରୀମାନଙ୍କୁ ପରୀକ୍ଷା କରାଯାଉଛି ଏବଂ ଭାରତକ୍ତ ଯେପରି ସଂକ୍ରମିତ ରୋଗୀ ନ ଆସନ୍ତି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଚୀନ୍କୁ ଯାଉଥିବା ଯାତ୍ରୀମାନଙ୍କୁ ମଧ୍ୟ ଭାରତ ସରକାରଙ୍କ ପକ୍ଷରୁ ଏ ନେଇ ସତର୍କ ରହିବାକୃ ପରାମର୍ଶ ଦିଆଯାଇଛି

ଅଷ୍ଟ୍ରେଲିଆ ବୁସ୍ ଫାୟାର ଅଷ୍ଟ୍ରେଲିଆର ସିଡ୍ନୀ ନିକଟସ୍ଥ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ମୁତୟନ ହୋଇଥିବା ଏକ ପାଣିପକା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଅନୁମାନ କରାଯାଉଛି ନିଉ ସାଉଥ୍ ଓ୍ବେଲ୍ସ ରୁରାଲ୍ ଫାୟାର ସର୍ଭିସ୍ ଏକ ବିବୃଭିରେ କହିଛି ଏକ ବଡ଼ ପାଣିଟାଙ୍କି ଥିବା ସେହି ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ବିମାନଟି ଖୋଜିବା ପାଇଁ ସେହି ଅଞ୍ଚଳକୁ କିଛି ହେଲିକପୂର ପଠାଯାଇଛି

ଏହି ନିଆଁ ଆଗକୁ ମାଡ଼ିଚାଲିଥିବାରୁ ରାଜଧାନୀ କାନ୍ବେରା ବିମାନ ବନ୍ଦରକୁ ବନ୍ଦ କରିବାର ଆଶଙ୍କା ଦେଖାଦେଇଛି କାନ୍ବେରା ବିମାନ ବନ୍ଦରରୁ ବିମାନ ଚଳାଚଳକୁ ବନ୍ଦ ରଖାଯାଇଛି ବିମାନ ବନ୍ଦରଠାରୁ ଦୂରରେ ରହିବା ପାଇଁ କର୍ତ୍ତପକ୍ଷ ଲୋକମାନଙ୍କୁ ସତର୍କତା ଜାରି କରିଛନ୍ତି